ଦୁର୍ଘଟଶାକୁ ନେଇ ଆଇନକୀବୀଙ୍କ ଉପରେ ଆକ୍ରମଣ ଅଭିଯୋଗରେ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରହିଛି

ତାଙ୍କ ସ୍ଥାନରେ କଷ୍ଟିସ୍ ରଞ୍ଚନ ଗୋଗେଇ ନୃତନ ପ୍ରଧାନ ବିଚାରପତି ଭାବେ ଦାୟିତ୍ୱ ଗ୍ରହଶ କରିବେ ରାଷ୍ଟପତି ରାମନାଥ କୋବିନ୍ଦ ତାଙ୍କୁ ପଦ ଓ ଗୋପନୀୟତାର ଶତପଥପାଠ କରାଇବେ ଜଷ୍ଟିସ୍ ମିଶ୍ର ମୁଖ୍ୟ ବିଚାରପତି ଥିବା କାଳରେ ବହୁ ଗୁରୁତ୍ୱପୂର୍ଣ୍ଣ ମାମଲାରେ ରାୟ ପ୍ରକାଶ କରିଛନ୍ତି

ଜିନିଷପତ୍ର ନେବା ଆଶିବା ପରିବହନ କ୍ଷେତ୍ରରେ ମଧ୍ଧ ଏହାର ବ୍ୟବହାର ହେବ ନାହି

ପାଇକ ବିଦ୍ରୋହକୁ ନେଇ ଏକ ଡାକ ଟିକଟ ଓ ମୁଦ୍ରା କାରୀ କରିବା ପାଇଁ ଯୋଜନା ରହିଛି

ଏଥପାଇଁ ମନ୍ଦିର ଭିତରେ ବ୍ୟାରିକେଡ ନିର୍ମାଣ କରାଯାଇଛି ଭକ୍ତମାନେ ସିଂହଦ୍ୱାର ଦେଇ ଭିତରେ ପ୍ରବେଶ କରି ଶ୍ରୀବୀଉଙ୍କୁ ଦର୍ଶନ ପରେ ଦକ୍ଷିଣ ପଣ୍କିମ ଏବଂ ଉତ୍ତରଦ୍ୱାର ଦେଇ ପ୍ରସ୍ଥାନ କରୁଛନ୍ତି

ଧାଡିଦର୍ଶନ ବ୍ୟବସ୍ଥା ଯୋଗୁଁ ଶ୍ରଦ୍ଧାଳୁ ଭକ୍ତମାନଙ୍କୁ ଆଉ ଗରୁଡସ୍ତୟ ସ୍ୱର୍ଶ କରିବାକୁ ଦିଆଯାଉ ନାହି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

କାର୍ଭିକ ମାସ ପରେ ଏହାକୁ କଡାକଡି କରାଯିବ ବୋଲି ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର କହିଛନ୍ତି

ଏକ ସାମ୍ଘାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ ଶ୍ରୀ ମହାରଥିଙ୍ଙ ଆପଉିଜନକ ବକ୍ତବ୍ୟ ଓଡ଼ିଶାର ମହିଳା ସମାଜକୁ ଅପମାନିତ କରିଛି

ରେଭେନ୍ୱା ଓ ଜ୍ୟୋତିବିହାର ବିଶ୍ୱବିଦ୍ୟାଳୟରେ ଛାତ୍ର ଅଶାନ୍ତି କାରଣ ପାଇଁ କର୍ଭ୍ରପକ୍ଷ ନିର୍ବାଚନ ବାତିଲ କରିଥିବା ଜଶାପଡ଼ିଛି

କଲେଜରେ ପୋଡ଼ାଜଳା ସହ ବୋମାମାଡ଼ ହୋଇଥିଲା ଫଳରେ କଲେଜ କର୍ତ୍ତୁପକ୍ଷ କଲେଜକୁ ମଧ୍ଧ ସାଇନ୍ ଏ ଡାଏ ଘୋଷଣା କରିବା ସହ ନିର୍ବାଚନକୁ ବାତିଲ କରିଛନ୍ତି ଆମ ଭଦ୍ରକ ସମ୍ୟାଦଦାତାଙ୍କ ସୂଚନା ଅନୁସାରେ ଧାମନଗର ମହାବିଦ୍ୟାଳୟରେ ଆଜି ସାଇନ୍ ଏ ଡାଏ ଘୋଷଣା କରାଯାଇଛି ସେଠାରେ ଛାତ୍ର ଅଶାନ୍ତି ଦେଖା ଦେବାରୁ କର୍ତ୍ତ୍ପକ୍ଷ ଏଭଳି ନିଷ୍ବଉ୍ତି ନେଇଥିବା ଜଣାପଡ଼ିଛି

ଆଜି ଏହି ଅବସରରେ ଗାଧ୍ଧୀଛକ ନିକଟରେ କାର୍ଯ୍ୟରତ ସାମ୍ନାଦିକମାନେ ଏକତ୍ର ହୋଇ କଳାବ୍ୟାଚ ପରିଧାନ କରିଥିଲେ